ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମନୋନୟନ ପତ୍ର ଦାଖଲର ଆଜି ଶେଷ ଦିନ ଥିଲା

ଗତକାଲି ମନୋନୟନପତ୍ର ଦାଖଲର ଶେଷ ଦିନ ଥିଲା

ଯାଞ୍ଚ ବେଳେ ତିନୋଟି ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି ଆଶ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ସଂସଦୀୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଉଦିତ୍ ପ୍ରକାଶ ରାୟ ଆକାଶବାଣୀକୁ କହିଛନ୍ତି ଏହି ତିନି ଜଣ ପ୍ରାର୍ଥୀ ପ୍ରତିବଦଳରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ

ଏହି ସବୁ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ନିଆଯିବ

ମଣିପୁରରେ ବାହ୍ୟ ମଣିପୁର ସଂସଦୀୟ ଆସନ ପାଇଁ ଆଠଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି ଆସନ୍ତା ଗୁରୁବାର ହେଉଛି ପ୍ରାର୍ଥୀପତ୍ ପତ୍ୟାହାରର ଶେଷ ଦିନ

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଏବଂ ଶୁକ୍ରବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସକାଶେ ଆସନ୍ତା ଗୁରୁବାର ହେଉଛି ଶେଷ ଦିନ

ବିଜେପି ୟୁକେ ବିଜେପି ସଭାପତି ଅମିତ ଶାହା ନରେଶ ବନସଲଙ୍କୁ ଉତ୍ତରାଖଣ ରାଜ୍ୟ ବିଜେପି ଶାଖା ଅସ୍ଥାୟୀ ସଭାପତି ଭାବେ ଆଜି ନିଯୁକ୍ତ କରିଛନ୍ତି ରାଜ୍ୟ ନିର୍ବାଚନ ପରିଚାଳନା କମିଟିର ଆବାହକ ରୂପେ ଶ୍ରୀ ଶାହା ଧନ୍ ସିଂହ ରାଓ୍ୱତଙ୍କୁ ନିଯୁକ୍ତ କରିଥିବାର ଖବର ମିଳିଛି

ବିଜେପି ନେତା ଭୂପେନ୍ଦର ଯାଦବଙ୍କ ଉପସ୍ଥିତିରେ ସେ ନ୍ତିଆଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଯୋଗ ଦେଇଛନ୍ତି କଂଗ୍ରେସ ଲିଷ୍ଟ କଂଗ୍ରେସ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି ଦ୍ୱାଦଶ ତାଲିକାରେ ତିନି କଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଉତ୍ତରପ୍ରଦେଶରର ରାମପୁରରୁ ସଂଜୟ କାପୁର ଗୁଜରାଟର ନବସରିରୁ ଧର୍ମେସ୍ ପଟେଲ ଏବଂ କଛ ନିର୍ବାଚନ ମଣ୍ଡଳୀରୁ ନରେଶ ମାହେଶ୍ୱରୀଙ୍କୁ ପ୍ରାର୍ଥୀ କରାଇଛି

ଏଲ୍ଜେପି ଲୋକ ଜନଶକ୍ତି ପାର୍ଟି ଉପସ୍ଥିତ ସାଂସଦ ମେହେବୃବ୍ ଅଲ୍ଲି କେସର୍କୃ ଖଗରିଆ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି

ପ୍ରେଜ୍ ଭିଜିଟ୍ ଭାରତ ଓ କ୍ରୋଏସିଆ ମଧ୍ୟରେ ସାମଗ୍ରିକ ସଂପର୍କ କ୍ଷେତ୍ରରେ ପ୍ରଗତି ଆପୋଷ ସହଯୋଗ କ୍ଷେତ୍ରରେ ଉନ୍ତି ଏବଂ ଦୂଇ ଦେଶର ଲୋକମାନଙ୍କ ମଧ୍ୟରେ ଭାଗିଦାରୀ ଏବଂ ବନ୍ଧ୍ରତାର ବିକାଶ ଦିଗରେ ଅବଦାନ ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କ୍ରୋଏସିଆ ରାଷ୍ଟ୍ରପତି ଗ୍ରାଣ୍ଡଷ୍ଟାର୍ ସମ୍ମାନ ପ୍ରଦାନ କରିଛନ୍ତି ଶ୍ରୀ କୋବିନ୍ଦ ପ୍ରଥମ ଦଫାରେ କ୍ରୋଏସିଆ ରାଜଧାନୀ ଜଗ୍ରେବରେ ଗତକାଲି ସନ୍ଧ୍ୟାରେ ଯାଇ ପହଞ୍ଚିଥିଲେ କ୍ରୋଏସିଆର ରାଷ୍ଟ୍ରପତି ଭବନରେ ତାଙ୍କ ଆଜି ଭବ୍ୟ ସ୍କାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ଶୀ କୋବିନ୍ଦ ଆଳି କ୍ରୋଏସିଆ ରାଷ୍ଟ୍ରପତିଙ୍କ ସହ ବ୍ୟକ୍ତିଗତ ସ୍ତରୀୟ କଥାବାର୍ଭା କରିଛନ୍ତି ତାପରେ ଦୁଇପକ୍ଷ ମଧ୍ୟରେ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ହୋଇଛି ପିଏନ୍ବି ପେନାଲ୍ଟି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା ଆନ୍ତଃ ବ୍ୟାଙ୍କ୍ ଦେଶନେଣ ସଂକ୍ରାନ୍ତ ସୂଚନା ଆଦାନ ପ୍ରଦାନ ପାଇଁ ବିଶ୍ୱସ୍ତରୀୟ ବାର୍ତ୍ତା ପ୍ରଦାନକାରୀ ସପ୍ଟୱେୟାର୍ ସ୍ୱିଫ୍ଟକୁ କାର୍ଯ୍ୟକାରି କରିନଥିବା କାରଣରୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଉପରେ ରିକର୍ଭ ବ୍ୟାଙ୍କ୍ ଦୁଇ କୋଟି ଟଙ୍କା କରିମାନା ଦଣ୍ଡ ଲାଗୁ କରିଛନ୍ତି

ଜିଲ୍ଲାର ପୁଲିସ୍ ଆରକ୍ଷୀ କହିଛନ୍ତି ଗତକାଲି ବିଳୟିତ ରାତିରେ ସେହି ଦୁର୍ଘଟଣା ଘଟିଛି ବସ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ଟି ଖାତ ଭିତରକୁ ଖସି ପଡ଼ିଥିଲା ମୁଖ୍ୟମନ୍ତ୍ରୀ କମଲ ନାଥ୍ ମୃତକମାନଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

କୋର୍ଟ୍ ଉପହାର ଦିଲ୍ଲୀର ଉପହାର ସିନେମା ହଲ୍ ଅଗ୍ନିକାଣ୍ଡ ମାମଲାରେ ପ୍ରମାଣପତ୍ରଗୁଡ଼ିକ ହେରଫେର୍ କରିଥିବା ଅଭିଯୋଗରେ ଅଭିଯୁକ୍ତ ସୁଶୀଲ ଅନସଲ୍ ଓ ଗୋପାଲ ଅନ୍ସଲ କୋର୍ଟରେ ହାକର ହୋଇନଥିବାରୁ ସେମାନଙ୍କ ବିରୁଦ୍ଧରେ ଦିଲ୍ଲୀର ଏକ ଅଦାଲତ ଆକି କାମିନ୍ ବିହୀନ ଗିରଫ୍ ପରୱାନା ଜାରି କରିଛନ୍ତି

ସିବିଆଇ ଜିଏସ୍ଟି ମହାରାଷ୍ଟ୍ରର ପୁଣେ ନଗରୀ ସ୍ଥିତ ଜିଏସ୍ଟି କାର୍ଯ୍ୟାଳୟରେ ନିଯୁକ୍ତ ଦୁଇ ଜଣ ସୁପରିଟେଶ୍ଡେଣ୍ଟ୍କୁ ସିବିଆଇ ଗିରଫ୍ କରିଛି ଜଣେ ଅଭିଯୋଗକାରୀଙ୍କଠାର୍ଚ ସେମାନେ ଏକଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କର୍ତ୍ତିବା ବେଳେ ଗିରଫ୍ ହୋଇଛନ୍ତି ସେମାନଙ୍କ ବିରୁଦ୍ଧରେ ଏତଲା ରୁଜୁ କରାଯାଇଛି ସେବାକର ପୈଠ ସମାଧାନ କରିବା ପାଇଁ ସେମାନେ ତିନି ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ

ଦୁଇ ଅଭିଯୁକ୍ତଙ୍କ ପୁଣେ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟକୁ ସିବିଆଇ ପକ୍ଷର୍ତ ଖାନତଲାସୀ କରାଯାଇଛି ଖାନତଲାସୀ ବେଳେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଏବଂ କେତେକ ଆପତ୍ତିଜନକ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି

ପାଣି ଟାଙ୍କିରୁ ବାହାରୁଥିବା ବିଷାକ୍ତ ବାଷ୍ପ ଶ୍ୱାସରେ ନେବା ଦ୍ୱାରା ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ଘରର ମାଲିକ ପାଣି ଟାଙ୍କି ଭିତରେ ପସିବା ପରେ ଅଣନିଶ୍ୱାସୀ ହୋଇପଡ଼ିବାରୁ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ତାଙ୍କର ଚିତ୍କାର ଶୁଣି ଦୁଇ ଜଣ ପୁଅ ତାଙ୍କୁ ସାହାଯ୍ୟ କରିବା ପାଇଁ ଜଣଙ୍କ ପରେ ଜଣେ ଟାଙ୍କି ଭିତରେ ପସିଥିଲେ ପୁଅ ଦୁଇ ଜଣ ଅଚେତ ହୋଇପଡ଼ିବାରୁ ସେହି ଘରର ଜଣେ ଭଡ଼ାଟିଆ ଓ ଦୁଇ ଜଣ ପଡ଼ୋଶୀ ସେମାନଙ୍କୁ ରକ୍ଷା କରିବା ପାଇଁ ପାଣିଟାଙ୍କି ଭିତରେ ପସିଥିଲେ

ଅଗ୍ନିସମ ବିଭାଗର କର୍ମଚାରୀମାନେ ଖବର ପାଇ ତୁରନ୍ତ ଦୁର୍ଘଟଣା ସ୍ଥୁଳରେ ପହଞ୍ଚିଥିଲେ ଏବଂ ମୃତ ଶରୀରଗୁଡ଼ିକୁ ବାହାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ

ସିଆର୍ପିଏଫ୍ର ଏକ ଦଳ କରକାଙ୍ଗୁଡ଼ା ଗାଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଚାରିପଟୁ ଘେରାଉ କରି ରଖିଥିବାବେଳେ ନକ୍ୱଲପନ୍ଥୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା